ହେବ ବୋଲି ମନ୍ତ୍ରୀ ସ୍ୟଚନା ଦେଇଛନ୍ତି

ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ଉନ୍ନୟନ କମିଶନର ସୁରେଶ ଚନ୍ଦ ମହାପାତ୍ର ଏହାର ଶୁଭାରମ୍ଠ କରିଛନ୍ତି

ଏଥପାଇଁ ରାଜ୍ୟସରୀୟ ଓ ଜିଲ୍ଲାସରୀୟ ସମନ୍ୱୟ କମିଟିମାନ ଗଠନ କରାଯାଇଛି

ଏଟିଏମ୍ ଚୋରି ଏଟିଏମ୍ ଲୁଟେରାଙ୍କ କବଳରୁ ଉପଭୋକ୍ତାମାନଙ୍କୁ ସୁରକ୍ଷା ଦେବା ପାଇଁ ଦିଲୁୀ ରାକ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ଏକ ପ୍ରସ୍ତାବ ଦେଇଛି

ଯଦି ଏହି ପ୍ରସ୍ତାବ ଲାଗୁ ହୁଏ ତେବେ ନିର୍ଦ୍ଧାରିତ ସମୟ ପର୍ଯ୍ୟନ୍ତ ଉପଭୋକ୍ତା ନିକ ଖାତାରୁ ଟଙ୍କା ଉଠାଇ ପାରିବେ ନାହି

ପ୍ରାୟତ ମଧ୍ୟରାତ୍ରରୁ ସକାଳ ପର୍ଯ୍ୟନ୍ତ ଏଟିଏମ୍ରୁ ଅଧିକ ମାତ୍ରାରେ ଚୋରି ହେଉଛି ଏହା ବ୍ୟତୀତ ଏଟିଏମ୍ରୁ ଟଙ୍କା ଉଠାଇବା ସମୟରେ ଖାତାଧାରୀଙ୍କ ନିକଟକୁ ଓଟିପି ଯିବାର ବ୍ୟବସ୍ରୁ

ଦେଶର ସବୁ ଗାଁରେ ମିଳିବ ୱାଇଫାଇ ସେବା

ଲଙ୍ଗୁଳିମଠ ପରେ ଏମଆର ମଠ ଭଙ୍ଙାଯିବ ବୋଲି ନିଷ୍ବଉ ହୋଇଛି

ଘ୍ରର୍ଷିବଳୟ ଓ ଲଘୁଚାପ ପ୍ରଭାବରେ ଆସନ୍ତା ଚାରିଦିନ ଧରି ରାଜ୍ୟରେ ବର୍ଷା ଲାଗି ରହିବାର ସମ୍ଭାବନା ଥିବା ପାଶିପାଗ ବିଭାଗ ପକ୍ଷର୍ଠ ଜଣାପଡିଛି